ପ୍ରଧାନମନ୍ତୀ ଝାରସୁଗୁଡ଼ାଠାରେ ଏକ ବହୁମୁଖୀ ଲଜିଷକ୍ ପାର୍କକୁ ଦେଶ ଉଦ୍ଦେଶ୍ୟରେ ଉହର୍ଗ କରିବେ

ପ୍ରଧାନମନ୍ତୀ ସୋନପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ତାୟୀ କୋଠା ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବାର ମଧ କାର୍ଯ୍ୟକ୍ରମ ରହିଛି

ଏଶିକି ସାଧାରଶ ଲୋକେ ସଂଗ୍ରହାଳୟ ବୁଲି ଦେଖିପାରିବେ